ଭାରତର ବୈଦେଶିକ ମନ୍ତ୍ରଣାଳୟ କହିଛି ପାକିସ୍ତାନର ଏଭଳି ନିଷ୍ପତ୍ତି ଅନୈତିକ ଓ ବଳପୂର୍ବକ ପାକିସ୍ତାନ ସରକାର ବଳପୂର୍ବକ ବେଆଇନ୍ ଭାବେ ଗିଲ୍ଗିଟ୍ ବଲୁଚିସ୍ତାନକୁ ଅଧିକାର କରିଥିବା ବିଦେଶ ମନ୍ତ୍ରଣାଳୟ କହିବା ସହ ନିନ୍ଦା କରିଛି

ଇତିମଧ୍ୟରେ ସମ୍ପୃକ୍ତ ଅଞ୍ଚଳକୁ ତୁରନ୍ତ ଖାଲି କରିବାକୁ ଭାରତ ପାକିସ୍ତାନକୁ କହିଛି ସମ୍ପୃକ୍ତ ଅଞ୍ଚଳରେ ପାକିସ୍ତାନ ସରକାର ପକ୍ଷରୁ ହେଉଥିବା ମାନବାଧିକାର ଉଲ୍ଲୁଙ୍ଘନ ସମ୍ପର୍କରେ ସାରା ବିଶ୍ୱ ଅବଗତ ଅଛି ଏବଂ ଏ ସମ୍ପର୍କରେ ଭାରତ ମଧ୍ୟ ଜାତିସଂଘରେ ବାରମ୍ଭାର ପ୍ରଶ୍ନ ଉଠାଉଥିବା ମୁଖପାତ୍ର କହିଛନ୍ତି

ସ୍ୱତନ୍ତ୍ର ୱିଶ୍ଡୋ ଅଧୀନରେ ଏହି ଅର୍ଥ ଦିଆଯାଇଛି ଅର୍ଥମନ୍ତ୍ରଣାଳୟ କହିଛି ଏହି ଅର୍ଥ ସମାନ ସୁଧ ହାରରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ପଠାଯିବ ଯାହାଦ୍ୱାରା ସେମାନେ ଉପକୃତ ହେବେ

ଏହି ରାଜ୍ୟଗୁଡ଼ିକ ମଧ୍ୟରେ ଆନ୍ଧ୍ରପ୍ରଦେଶ ଆସାମ ବିହାର ଗୋଆ ଗୁଜରାଟ ହରିଆଶା ହିମାଚଳ ପ୍ରଦେଶ କର୍ଣ୍ଣାଟକ ମଧ୍ୟପ୍ରଦେଶ ମହାରାଷ୍ଟ୍ର ମେଘାଳୟ ଓଡ଼ିଶା ତାମିଲନାଡୁ ତ୍ରିପୁରା ଉତ୍ତରପ୍ରଦେଶ ଉତ୍ତରାଖଣ୍ଡ ଦିଲ୍ଲୀ ଜନ୍ମୁ ଓ କାଶ୍ମୀର ଏବଂ ପୁଦୁଚେରୀ ରହିଛି ବିହାର ଇଲେକସନ୍ ବିହାରରେ ଆସନ୍ତାକାଲି ହେବାକୁ ଥିବା ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି

ସେହି ଜିଲ୍ଲାଗୁଡ଼ିକ ମଧ୍ୟରେ ପାଟନା ବୈଶାଳୀ ସୀତାମାଢ଼ି ଦରଭଙ୍ଗା ଏବଂ ମଧୁବନୀ ରହିଛି

ସେହି ନକୁଲ ପ୍ରଭାବିତ ଆସନଗୁଡ଼ିକ ମଧ୍ୟରେ ରଘୋପୁର ପାରୁ ମୀନାପୁର ଏବଂ ଅଲୌଲୀ ରହିଛି ବିହାରର ଅତିରିକ୍ତ ନିର୍ବାଚନ ଅଧିକାରୀ ସଂଜୟ କୁମାର ସିଂହ କହିଛନ୍ତି ନକ୍କଲ ପ୍ରଭାବିତ ଅଞ୍ଚଳରେ ମୁକ୍ତ ଏବଂ ଅବାଧ ନିର୍ବାଚନ ଲାଗି ସୁରକ୍ଷା କର୍ମୀଙ୍କୁ ମୁତୟନ କରାଯାଇଛି ଏହି ପର୍ଯ୍ୟାୟ ନିର୍ବାଚନରେ କୋଭିଡ୍ ସଂପର୍କିତ ସମସ୍ତ ନିର୍ଦ୍ଦେଶାବଳୀ କଡ଼ାକଡ଼ି ଭାବେ ପାଳନ ଲାଗି ନିର୍ବାଚନ କମିଶନ୍ ନିର୍ଦ୍ଦେଶ ଦେଇଛନ୍ତି ପ୍ରତ୍ୟେକ ଭୋଟରଙ୍କ ମାସ୍କ ପିନ୍ଧିବା ସହିତ ଥର୍ମାଲ୍ ସ୍କିନିଂ ପ୍ରକ୍ୟା ଦେଇ ମତଦାନ କେନ୍ଦ୍ରକୁ ଯିବାକୁ ପଡ଼ିବ ପୋଲିଂ ବୁଥ୍ ଗୁଡ଼ିକ ଇତିମଧ୍ୟରେ ସାନିଟାଇଜ୍ କରାଯାଇଥିବା ବେଳେ ହାତ ସଫା କରିବା ଲାଗି ପ୍ରତ୍ୟେକ ବୁଥ୍ରେ ସାନିଟାଇଜର ରଖାଯାଇଛି

ପ୍ରତିଦିନ ଅଧିକ ସଂଖ୍ୟାରେ ଲୋକ ଆରୋଗ୍ୟ ଲାଭ କରୁଥିବାରୁ ମୃତ୍ୟୁହାର ମଧ୍ୟ ହ୍ରାସ ପାଇବାରେ ଲାଗିଛି

ସ୍ପାସ୍ଥ୍ୟ ମନ୍ତ୍ରଣାଳୟ କହିଛି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସରକାରଙ୍କ ପକ୍ଷରୁ ସ୍ୱାସ୍ଥ୍ୟ ଭିଭିଭୂମିରେ ଉନ୍ନତି ଏବଂ କୋଭିଡ୍ ମୁକାବିଲା ପାଇଁ କଟକଶାକୁ କଡ଼ାକଡ଼ି ଭାବେ ଲାଗୁ କରିବା ଯୋଗୁଁ ଦେଶରେ ଆରୋଗ୍ୟଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି

ସରକାର ଏବଂ ଆଇସିଏମ୍ଆର୍ ପକ୍ଷରୁ ପର୍ଯ୍ୟାୟକ୍ରମେ ନମୁନା ପରୀକ୍ଷା ପାଇଁ ଭିଭିଭୂମିରେ ଉନ୍ନତି ଆଶିବା ଯୋଗୁଁ ଏହି ସଫଳତା ମିଳିଛି

ପଞ୍ଜାବ ହରିୟାଣା ଉତ୍ତର ପ୍ରଦେଶ ଉତ୍ତରାଖଣ୍ଡ ତାମିଲ୍ନାଡୁ ଚଣ୍ଡିଗଡ଼ ଜନ୍ମୁ ଓ କାଶ୍ମୀର କେରଳ ଏବଂ ଗୁଜୁରାଟ୍ରୁ ଏହି ଧାନ ସଂଗ୍ରହ ହୋଇଛି

ପ୍ରଥମ ଥର ପାଇଁ ବିସିସିଆଇ ମହିଳା କ୍ରିକେଟ୍ କ୍ଷେତ୍ରରେ ପ୍ରାୟୋଜକ ଚୟନ କରିଛି ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି କହିଛନ୍ତି କ୍ରିକେଟ୍ର ସବୁ ଫର୍ମାଟ୍ରେ ଅଗ୍ରଗତି ଘଟିଥିବା ବେଳେ ମହିଳା କ୍ରିକେଟ୍କୁ ପ୍ରାଧାନ୍ୟ ଦିଆଯାଉଛି ତେବେ ଜିଓ ମହିଳା ଟି ଟୋଣ୍ଟି ଚ୍ୟାଲେଞ୍ଜ ଦେଶର ମହିଳା କ୍ରିକେଟ୍ ଖେଳାଳିମାନଙ୍କୁ ଅଧିକ ସୁଯୋଗ ଦେବ ବୋଲି ସେ କହିଛନ୍ତି